ଏହିସବୁ ସ୍ଥାନଗୁଡ଼ିକ ହେଲା ଜାନ୍ଗୁ ଇମ୍ଫାଲ୍ ପାଟନା ଭୁବନେଶ୍ୱର ପୁନେ ଓ ବେଙ୍ଗାଲୁରୁ ଦିଲ୍ଲୀଠାରେ ଭର୍ଚୁଆଲ୍ ମାଧ୍ୟମରେ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଜାବଡେକର କହିଛନ୍ତି ସ୍ୱାଧୀନତା ସଂଗ୍ରାମୀମାନଙ୍କର ବିରାଟ ବଳୀଦାନ ଯୋଗୁଁ ଦେଶ ସ୍ୱାଧୀନତା ହାସଲ କରିପାରିଛି ସେ କହିଛନ୍ତି ପ୍ରଦର୍ଶନୀ ମାଧ୍ୟମରେ ଲୋକମାନେ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଜାଣିପାରିବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜାଦି କା ଅମୃତ ମହୋସବ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ସ୍ୱାଧୀନତା ସଂଗ୍ରାମ ବିଷୟରେ ଅବଗତ କରାଇବା ସୂଚନା ଓ ପ୍ରସାରଣ ସଚିବ ଅମିତ ଖାରେ ବ୍ୟୁରୋ ଅଫ୍ ଆଉଟ୍ରିଚ୍ର ପ୍ରିନ୍ସିପାଲ୍ ଡିଜି ସତ୍ୟେନ୍ଦ୍ର ପ୍ରକାଶ ପିଆଇବିର ପ୍ରିନ୍ସିପାଲ୍ ଡିଜି ଜୟଦୀପ ଭଟ୍ନାଗର ଓ ଅନ୍ୟ ବରିଷ୍ଣ ଅଧିକାରୀମାନେ ଏହି ଉହବରେ ଉପସ୍ଥିତ ଥିଲେ ଗତକାଲିଠାରୁ ଆରମ୍ଭ ହୋଇଥିବା ସ୍ୱାଧୀନତାର ଅମୃତ ମହୋହବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଲକ୍ଷ୍ୟରେ ରଖି ସ୍ୱାଧୀନତା ସଂପର୍କିତ ବିଭିନ୍ନ ତଥ୍ୟକୁ ପ୍ରଦର୍ଶନୀ ସ୍ଥାନ ଦିଆଯାଇଛି

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଲକ୍ଷ୍ୟ ପ୍ରରଣ କରିପାରିଛନ୍ତି ଏହି ଅବସରରେ ଶ୍ରୀ ଶେଖାଓତ୍ ପାନୀୟ ଜଳ ଗୁଣବତ୍ତା ପରୀକ୍ଷଣ ଯାଞ୍ ଏବଂ ନିରୀକ୍ଷଣ ବ୍ୟବସ୍ଥା ଏବଂ ଜଳଜୀବନ ମିଶନ୍ ଜଳ ଗୁଣବଡ୍ତା ପରିଚାଳନା ସୂଚନା ବ୍ୟବସ୍ଥାର ଶୁଭାରନ୍ତ କରିଛନ୍ତି ଏହି ବ୍ୟବସ୍ଥା ବିଭିନ୍ନ ଗୃହକୁ ଯୋଗାଇ ଦିଆଯାଉଥିବା ଜଳର ଗୁଣବତ୍ତା ସମ୍ପର୍କୀତ ତଥ୍ୟ ଦର୍ଶାଇବ ଶ୍ରୀ ଶେଖାଓ୍ୱତ୍ କହିଛନ୍ତି ଏହି ବ୍ୟବସ୍ଥା ବିଶୁଦ୍ଧ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା ସହ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିବ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି ଦୁଇ ନେତା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସହଯୋଗ ନେଇ ସମୀକ୍ଷା କରିଥିଲେ ବର୍ତ୍ତମାନର କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିରେ ଦୁଇ ଦେଶ ପରସ୍କର ସହ ସମ୍ପର୍କରେ ରହିବାକୁ ସହମତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ପଡ଼ୋଶୀ ପ୍ରଥମ ନୀତି ଅନୁସାରେ ଭାରତ ସର୍ବଦା ଶ୍ରୀଲଙ୍କାକୁ ଗୁରୁତ୍ୱ ଦେଇ ଆସିଛି ଏମ୍ ଭେଙ୍କନାୟ ନାଇଡୁ ରାଜ୍ୟସଭା ସଭାପତି ଏମ୍ ଭେଙ୍କନାୟ ନାଇଡୁ କହିଛନ୍ତି ସରକାରଙ୍କ ସମାଲୋଚନା ସୂଚନା ଏବଂ ବିଶ୍ୱସନୀୟତା ଆଧାରରେ ହେବା ଉଚିତ ସେ କହିଛନ୍ତି ବିରୋଧୀ ଦଳମାନଙ୍କର ସରକାରଙ୍କୁ ସମାଲୋଚନା କରିବାର ଅଧିକାର ରହିଛି ମାତ୍ର କେବଳ ରେକର୍ଡ ସୃଷ୍ଟି କରିବା ପାଇଁ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପକୁ ବିରୋଧ କରିବା ସେମାନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଉଛି

ଚଳିତ ସପ୍ତାହରେ ସଂସଦ ସଦସ୍ୟମାନଙ୍କ ଦ୍ୱାରା ସୃଷ୍ଟ ପରିସ୍ଥିତି ଯୋଗୁଁ ଉଭୟ ଗୃହକୁ ବାରମ୍ଘାର ମୁଲତବୀ ରଖାଯିବା ପରିସ୍ଥିତି ପରିପ୍ରେକ୍ଷୀରେ ଶ୍ରୀ ନାଇଡୁ ଏହି ମନ୍ତବ୍ୟ ଦେଇଛନ୍ତି ରାଜ୍ୟସଭାର ନବନିଯୁକ୍ତ ସଦସ୍ୟମାନଙ୍କ ଦୁଇ ଦିନିଆ ଅଭିମୁଖୀକରଣ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଅଧ୍ୟକ୍ଷ ଶ୍ରୀ ନାଇଡୁ ସଦସ୍ୟମାନଙ୍କୁ ଗୃହରେ ଆଲୋଚନା ହେବାକୁ ଥିବା ବିଷୟ ଉପରେ ଗଭୀର ଜ୍ଞାନ ବିକଶିତ କରିବାକୁ ପରାମର୍ଶ ଦେଇଥିଲେ

ଗତବର୍ଷ କୋଭିଡ୍ ନାଇଣ୍ଟିନ୍ କାରଣରୁ ଅମରନାଥ ଯାତ୍ରା ବାତିଲ କରାଯାଇଥିଲା

କିନ୍ତୁ କରୋନା ସଂକ୍ରମଣ ହାର ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରା ଅବଧିରେ ପରିବର୍ତ୍ତନ କରାଯାଇଛି କେତେକ ରାକ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଯାତ୍ରା ସମୟରେ କୋଭିଡ୍ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ ବୋର୍ଡ ପକ୍ଷରୁ ନିଷ୍କଭି ନିଆଯାଇଛି ପୂର୍ବଭଳି ସକାଳ ଓ ସନ୍ଧ୍ୟା ଆଳତୀ ସମେତ ଭର୍ଚ୍ଚଆଲ୍ ଦର୍ଶନ ଓ ସିଧାସଳଖ ପ୍ରସାରଣ ଜାରି ରହିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି

ଆସାମ ଓ ପଶ୍ଚିମବଙ୍ଗରେ ବିଧାନସଭାର ତୂତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ଏହି ଦୁଇଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଗତକାଲି ଥିଲା ଶେଷ ଦିବସ ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଛି

ତାମିଲନାଡ଼ୁରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ରାଜ୍ୟରେ ବିରୋଧୀ ଡିଏମ୍କେ ପକ୍ଷରୁ ଆକି ଚେନ୍ନାଇଠାରେ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି

ଯଶଓନ୍ତ ସିହା ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ଆଜି କୋଲକାତାଠାରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ଟିଏମ୍ସି ନେତା ଡେରେକ୍ ଓବ୍ରିଏନ୍ ସୁବ୍ରତ ମୁଖାର୍ଜୀ ଏବଂ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଉପସ୍ଥିତିରେ ଶ୍ରୀ ସିହ୍ନା ତୂଣମୂଳ ଭବନଠାରେ ଦଳରେ ଯୋଗ ଦେଇଥିଲେ

ପ୍ରଥମେ ସେ ଜନତା ପାର୍ଟି ଏବଂ ପରେ ବିଜେପିରେ ସାମିଲ ହୋଇଥିଲେ

ତାଙ୍କ ପୁଅ ଜୟନ୍ତ ସିହ୍ନା ବିଜେପିର ଜଣେ ସଦସ୍ୟ ଏବଂ ଝାଡ଼ଖଣ୍ଡର ହଜାରିବାଗ୍ ଆସନରୁ ସାଂସଦ ଅଛନ୍ତି

ଅଗ୍ରିକାଣ୍ଡ ଘଟିଥିବା କୋଚ୍ଟିକୁ ଅଲଗା କରିଦିଆଯିବା ପରେ ଟେନ୍ଟି ଗନ୍ତବ୍ୟସ୍କଳକୁ ଗସ୍ତ କରିଛି